ଶ୍ରୀକ୍ଷେତ୍ରରେ ଗୁଖିଚା ମନ୍ଦିରରେ ଶ୍ରୀଜୀଉଙ୍କୁ ଲାଗୁ ହେଲା ଅନୁଭୋଗ

ସେହିଭଳି ଦେଶ ତଥା ସମଗ୍ର ବିଶ୍ୱର ଚାହିଦା ପ୍ରରଶ କରିବାରେ ଏହାକାର୍ଯ୍ୟ କରିବ

କୋଭିଡ୍ କଟକଣା ଯୋଗୁ ଶ୍ରୀଜୀଉଙ୍ଙୁ ଦର୍ଶନ କରିବା ଲାଗି ସାଧାରଶ ଭକ୍ତଙ୍କୁ ଗୁଖିଚା ଘର ଭିତରକୁ ଛାଡି ଦିଆଯାଉନାହି

ଶରଧାବାଲି ଠାରେ ରଖାଯାଇ ଥିବା ତିନୋଟି ଯାକ ରଥର ସୁରକ୍ଷା ଲାଗି ରଥ ଚାରିପଟେ ସଶସ୍ତ ପୋଲିସ ବାହିନୀଙ୍କୁ ମୁତୟନ କରାଯାଇଛି ସେହିଭଳି ବାହୁଡା ଯାତ୍ରାରେ ଅଂଶ ଗ୍ରହଶ କରିବାକୁ ଥିବା ଆଉ ପ୍ରାୟ ଅଢେଇ ହଜାର ସେବକଙ କରୋନା ଲାଗି ସ୍ୱାବ୍ ପରୀକ୍ଷା କରିବାକୁ ପ୍ରଶାସନ ପକ୍ଷରୁ ସ୍ପିର କରାଯାଇଛି

କିଛିଦିନ ହେବ ଲଗାଣ ବର୍ଷା କାରଣରୁ ଜଳଭଣାରର ଜଳସ୍ତର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏଭଳି ପଦକ୍ଷେପ ନିଆଯାଇଛି